ଏହି ଅବସରରେ ଭିଡ଼ିଓ କନ୍ଫରେନ୍ବିଂ କରିଆରେ ସେଠାରେ ଜନସାଧାରଣଙ୍କୁ ମୁଖ୍ୟମନ୍ତୀ ଉଦ୍ବୋଧନ ଦେଇ ଏହି ଜଳାଶୟର ଐତିହ୍ୟ ଉପରେ ଆଲୋକପାତ କରିଥିଲେ

ଗଞାମର ଜନତାଙ୍କ ଶୃଙ୍କଳା ଓ ଆତ୍ମଶକ୍ତି ଯୋଗୁଁ ଆକି ସାରା ଦେଶ ପାଇଁ ଏହି ଜିଲ୍ଲା ରୋଲ୍ମଡେଲ୍ ହୋଇପାରିଥିବା ସେ କହିଛନ୍ତି ବ୍ରହ୍କପୁରକୁ ଏକ ଆଦର୍ଶ ସହର ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ତାଙ୍କ ଉଦ୍ୟମ କାରି ରଖିଛନ୍ତି ସେଠାରେ ଅତ୍ୟାଧୁନିକ ସୁବିଧା ଥିବା ଏକ ଷ୍ଟାଡିୟମ୍ର ନିର୍ମାଣ କାର୍ଯ୍ୟ ସନ୍ତୋଷ ଜନକ ଭାବରେ ଆଗେଇ ଚାଲିଛି

ସମସ୍ତ ଟିକାଦାନ କେନ୍ଦ୍ର ଓ ଟିକାଦାନକାରୀଙ୍କ ସମ୍ମର୍କରେ କୋ ଓ୍ୱନ୍ ପୋର୍ଟାଲ୍ରେ ଅପଲୋଡ୍ କରିବା ପାଇଁ କୁହାଯାଇଛି

ଫେବ୍ୟାରୀ ମାସରେ ଏହି ଆପ୍ର ଉପଯୋଗ ହୋଇପାରିବ